ସେ କହିଛନ୍ତି ନୂଆ ଶିକ୍ଷାନୀତି ଭାରତୀୟ ଯୁବପିଢ଼ିକୁ ସେମାନଙ୍କର ନିଯୁକ୍ତି ଓ ଚାକିରି ପାଇବାରେ ସକ୍ଷମ କରିବା ଦିଗରେ ସାହାଯ୍ୟ କରିବ

ସେ କହିଛନ୍ତି ଏକ ଦେଶର ଆଶା ଓ ଆକାଂକ୍ଷାର ପୂରଣ ପାଇଁ ଶିକ୍ଷାନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ

ଶ୍ରୀ କୋବିନ୍ଦ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତି ଏକ ଉନ୍ନତ ଗଣତାନ୍ତିକ ସମାକ ଗଠନରେ ସାର୍ବଜନୀନ ଶିକ୍ଷାବ୍ୟବସ୍କା ମୂଳ ଭିଉିଭ୍ମି ବୋଲି ସ୍ୱଷ୍କ ସଂକେତ ବହନ କରୁଛି ସେ କହିଛନ୍ତି ସେ ଦୃଷ୍ଟିରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଶ୍ଣ

ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ କେବଳ ସେହିମାନଙ୍କୁ ହିଁ ଅଧିବେଶନରେ ଭାଗ ନେବାପାଇଁ ଅନୁମତି ଦିଆଯିବ

ତାଙ୍କ ବିୟୋଗରେ ସାଧାରଣରେ ଶୋକର ଛାୟା ଖେଳିଯାଇଛି

ଏହାଦ୍ୱାରା ଭାରତ ମହାକାଶକୁ ଖୁବ୍ କମ୍ ଖର୍ଚ୍ଚରେ ଉପଗ୍ରହ ପଠାଇପାରିବ

ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ବେଳାଭୂମିରେ ହକାର ହକାର ସଂଖ୍ୟକ ଲୋକ ପହଞ୍ ବାରେ ଲାଗିଛନ୍ତି

ପର୍ଯ୍ୟଟନ ଶିବ୍ବ ଉପରେ ନିର୍ଭରଶୀଳ ଲୋକଙ୍କ ଆର୍ଥିକ ସ୍ବିତି ସୁଦୃଢ କରିବାପାଇଁ କିଲ୍ଲ ପ୍ରଶାସନ ପକ୍ଷରୁ ଏହି ନିଷ୍ବଉି ନିଆଯାଇଛି